ମାଟ୍ରିକ୍ ପାସ୍ ପରେ ଅନୁସ୍ଟିତ କାତି କନକାତି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବୃତିରେ କାଷ୍ଛାଣ୍ଷ୍ କରାଯିବା ନେଇ ମୁଖ୍ୟମନ୍ତୀ କେନ୍ଦ୍ରକୁ ଚିଠି ଲେଖିଥିଲେ

ବିରୋଧୀ ସଦସ୍ୟମାନେ ଗୃହ ମଧ୍ଧଭାଗକୁ ଆସି ହଟଟଗୋଳ କରିଥିଲେ ସେହିପରି ବିଜେପି ପକ୍ଷରୁ ଡ଼େଙ୍କାନାଳରେ ଗଛକଟାକୁ ବିରୋଧ କରି ନାରାବାଜି ଦିଆଯାଇଥିଲା

ଏହାକୁ ନେଇ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେବେ ଏହି ପ୍ରସଙ୍ଗ ଉପରେ ଜଙ୍ଗଲ ଓ ପରିବେଶ ମନ୍ତୀ ଉତ୍ତର ରଖିଥାନ୍ତେ ମାତ୍ର ଆଲୋଚନା ହୋଇପାରି ନାହି ଏହି ପ୍ରସଙ୍ଗକୁ ଏଡ଼ାଇବାକୁ ଶାସକ ଦଳର ହଙ୍ଗାମା ଏକ ଚକ୍ରାନ୍ତ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି

ବିୟର ଫ୍ୟାକ୍ଟ୍ରି ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ବଳରାମପୁର ନିକଟରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରିକୁ ବାତିଲ କରିବା ପାଇଁ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଅଳ ରାଜସ୍ୱ କମିଶନଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତୀ ଏହି ନିର୍ଦ୍ଦେଶ ଦେଇଛନ୍ତି ଗତ ଶନିବାରଠାର୍ ସେଠାରେ ଗଛକଟାକୁ ବିରୋଧ କରି ଗ୍ରାମବାସୀ ଧାରଶାରେ ବସିଥିଲେ

ଫଳରେ ନିର୍ମାଶ କାର୍ଯ୍ୟ ବନ୍ଦ ରହିଥିଲା

ନିକଟରେ ପୁଲିସ୍ ଓ ପ୍ରଶାସନ ଉପସ୍ତିତିରେ ଶହଶହ ଗଛ କଟା ଯାଇଥିଲା ଫଳରେସ ସେଠାରେ ଚାପା ଉତ୍ତେଜନା ଲାଗି ରହିଥିଲା

ହାଇକୋର୍ଟର ମୁଖ୍ୟ ବିଚାରପତି କେଏସ୍ ଝାଭେରୀ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଶପଥପାଠ ଉହବରେ ହାଇକୋର୍ଟର ବିଚାରପତିବୃନ୍ଦ ବରିଷ ଆଇନଜୀବୀ ଆଇନଜୀବୀ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ପୋଲିସ୍ କମିଶନର ସତ୍ୟକିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

ମାଡ୍ରାସ୍ ଓ ଖଡ଼ଗପୁର ଆଇଆଇଟି ବିଶେଷ୍କଙ୍କୁ ଏହି ମରାମତି ସଂପର୍କରେ ପରାମର୍ଶ ମଗାଯାଇଛି

କାର୍ଭିକ ମାସରେ ଶ୍ରୀଜୀଉଙ୍କ ବିଭିନ୍ନ ନୀତି ଯୋଗୁଁ ମରାମତି କାମ ମନ୍ତର ହୋଇଛି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

ଏଥରେ ବିଭିନୁ ଶିକ୍ଷାନ୍ଷାନର ଛାତ୍ରଛାତ୍ରୀ ଯୋଗଦେଇଥିଲେ